ବିକେପି ଅଧ୍ୟକ୍ଷ ଅମିତ୍ ଶାହା ଗାନ୍ଧିନଗରରୁ ନିର୍ବାଚନ ଲଢ଼ିବେ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

ନୂଆଦିଲ୍ଲୀରେ ବରିଷ୍ଠ ନେତା ଜେପି ନଡ୍ଡା ଏହି ପ୍ରାର୍ଥୀ ତାଲିକା ଘୋଷଣା କରି କହିଥିଲେ କେନ୍ଦ୍ରମନ୍ତ୍ରୀ ସ୍କୃତି ଇରାନୀ ପୁଶି ଥରେ ଆମେଥିରୁ ନିର୍ବାଚନ ଲଢ଼ିବେ ଡିଭି ସଦାନନ୍ଦ ଗୌଡ଼ା ଉତ୍ତର ବାଙ୍ଗାଲୋର୍ରୁ କିରଣ ରିଜିକୁ ପଣ୍ଢିମ ଅରୁଣାଚଳରୁ ଜେନେରାଲ୍ ଭିକେ ସିଂ ଗାଜିଆବାଦ୍ରୁ ଡକ୍କର ମହେଶ ଶର୍ମା ଗୌତମ ବୁଦ୍ଧନଗରରୁ ଏବଂ ଚଳଚ୍ଚିତ୍ର ତାରକା ହେମାମାଳିନୀ ମଥୁରାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ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 ପଣ୍ଢିମବଙ୍ଗର ଆସାନ୍ସୋଲ୍ରୁ କେନ୍ଦ୍ରମନ୍ତ୍ରୀ ବବୁଲ୍ ସୁପ୍ରିୟୋ ପୁଣି ଥରେ ପ୍ରତିଦ୍ୱନ୍ଦିତା କରିବେ

ବିଧାନସଭାରେ ବିକେପି ନେତା କନକ ବର୍ଦ୍ଧନ ସିଂଦେଓଙ୍କୁ ପାଟଣାଗଡ଼ ଆସନ ପାଇଁ ମନୋନୀତ କରାଯାଇଛି ସେହିପରି ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ସମ୍ଭଲପୁରରୁ ପ୍ରାର୍ଥୀ ହୋଇଛନ୍ତି ଦଳରେ ନିକଟରେ ଯୋଗ ଦେଇଥିବା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଏରସମା ବାଲିକୁଦା ଆସନର୍ ନିର୍ବାଚନ ଲଢ଼ିବେ ବୋଲି ସ୍ଥିର ହୋଇଛି

କେନ୍ଦ୍ରମନ୍ତ୍ରୀ ଆଲ୍ଫୋନ୍ସ ଏର୍ଷାକୁଲମ୍ରୁ ପ୍ରତିଦ୍ୱନ୍ଦିତା କରିବାକୁ ଥିବାବେଳେ ପୂର୍ବତନ ମିଜୋରାମ୍ ରାଜ୍ୟପାଳ କୁମନମ୍ ରାଜଶେଖରନ୍ ତିରୁବନନ୍ତପୁରମ୍ରୁ ନିର୍ବାଚନ ଲଢ଼ିବେ

ଡକ୍ଟର ପ୍ରମିଳା କିଦାୟୀଙ୍କୁ ତିରୁପତିରୁ ଟିକେଟ୍ ଦିଆଯାଇଥିବାବେଳେ ଜନ୍ ୱିଲ୍ସନ୍ଙ୍କୁ କୋର୍ନୁର୍ ଏବଂ ଶେକ୍ ଫୟାଜ୍ଙ୍କୁ ନେଲୋରରୁ ଟିକେଟ୍ ମିଳିଛି

ତେଲଙ୍ଗାନା ନୋମିନେସନ୍ ତେଲଙ୍ଗାନାର ଅନେକ ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳ ତେଲଙ୍ଗାନା ରାଷ୍ଟ୍ର ସମିତି ଏବଂ ବିଜେପି ସେମାନଙ୍କର ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି

ତାଙ୍କ ସ୍ଥାନରେ ଦଳର ପୂର୍ବତନ ଅଧ୍ୟକ୍ଷ କି କିଶନ୍ ରେଡ୍ରୀଙ୍କୁ ଟିକେଟ୍ ମିଳିଛି ସେହିପରି ରାମଚନ୍ଦ୍ର ରାଓଙ୍କୁ ମାଲ୍କାଜଗିରି ଆସନରୁ ଟିକେଟ୍ ମିଳିଛି

ଜେଟ୍ଲୀ ବ୍ଲଗ୍ କେନ୍ଦ୍ର ଅର୍ଥମନ୍ତ୍ରୀ ଅର୍ଣ ଜେଟ୍ଲୀ ହିନ୍ଦ୍ର ଆତଙ୍କବାଦ ପ୍ରସଙ୍ଗ ଉପରେ କଂଗ୍ରେସ ସମର୍ଥିତ ୟୁପିଏ ମେଣ୍ଟକୁ ସମାଲୋଚନା କରିଛନ୍ତି ୟୁପିଏ ସରକାର ସମୟରେ ହିନ୍ଦୁ ଆତଙ୍କବାଦ ବିଷୟ ଏକ ପ୍ରମୁଖ ପ୍ରସଙ୍ଗ ରହିଥିବା ଜେଟ୍ଲୀ କହିଛନ୍ତି ସେ କହିଛନ୍ତି ଗତ ବୁଧବାର ଦିନ କୋର୍ଟଙ୍କ ଆଦେଶ ପରେ ହିନ୍ଦ୍ର ଆତଙ୍କବାଦ ପ୍ରସଙ୍ଗର ପରିସମାପ୍ତି ଘଟିଛି

ଶ୍ରୀ ଜେଟ୍ଲୀ ପଳାତକ ହୀରା ବ୍ୟବସାୟୀ ନିରବ ମୋଦିର ଗିରଫଦାରୀ ସମ୍ପର୍କରେ ସତ୍ୟ ଉନ୍ଦୋଚିତ ହୋଇଥିବା କହିଛନ୍ତି ଏବେ ଦେଶ କିଏ ଭାରତକ୍ତ ଠକିଛି ତାହା ଜାଣିପାରିଛି ବୋଲି ସେ କହିଛନ୍ତି

ସେହିଭଳି ବାନ୍ଦିପୋରା ଜିଲ୍ଲାର ହାଜିନୀ ଅଞ୍ଚଳରେ ଅନ୍ୟ ଏକ ଏନ୍କାଉଷ୍କରରେ ଆଉ ଜଣେ ସନ୍ତାସବାଦୀକୁ ମାରି ଦିଆଯାଇଛି ସମ୍ପୁକ୍ତ ଅଞ୍ଚଳରେ ସନ୍ତାସବାଦୀମାନେ ପଶବନ୍ଦୀ ରଖିଥିବା ଦୁଇ ଜଣ ସାଧାରଣ ନାଗରିକଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇଛି ସନ୍ତାସବାଦୀଙ୍କ ବିରୋଧରେ ଚାଲିଥିବା ଏହି ଅଭିଯାନ ଶେଷ ହେବାପରେ ମୃତ ସନ୍ତାସବାଦୀକୁ ଚିହ୍ନଟ କରାଯିବା ସହ ସେମାନଙ୍କ ସହ ଜଡ଼ିତ ଥିବା ସଙ୍ଗଠନ ସମ୍ପର୍କରେ ସୂଚନା ମିଳିବ ବୋଲି କୁହାଯାଇଛି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

ପୁଲିସ୍ ସ୍ୱଚନା ଅନୁସାରେ ମୃତକମାନେ ହୋଲି ପାଳନ ପରେ ସେହି ସ୍ଥାନକୁ ଗାଧୋଇବାପାଇଁ ଯାଇଥିଲେ

ଘଟଣାସ୍ଥଳ ପରିଦର୍ଶନ କରି ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଘଟଣାର ମାଜିଷ୍ଟ୍ରେଟ୍ସ୍ତରୀୟ ତଦନ୍ତ ଆଦେଶ ଦେଇଛନ୍ତି

ଏହି ଘଟଣାରେ ଅଧିକାଂଶ ମହିଳା ଶିଶୁଙ୍କର ମୃତ୍ୟୁ ହୋଇଥିବା କଣାପଡ଼ିଛି ପ୍ରଧାନମନ୍ତ୍ରୀ ଆଡେଲ୍ ଅବ୍ଡେଲ୍ ମାହଡି ଦେଶରେ ତିନି ଦିନି କାତୀୟ ଶୋକ ଘୋଷଣା କରିଛନ୍ତି

ପିଏମ୍ ସ୍କେଶାଲ୍ ଅଲିମ୍ପିକ୍ସ ସଂଯୁକ୍ତ ଆରବ ଏମିରେଟ୍ର ଆବୁଧାବିଠାରେ ଅନୁଷ୍ଠିତ ସେଶାଲ ଅଲମ୍ପିକ୍ସ ୱାର୍ଲଡ୍ ସମର ଗେମ୍ସ୍ ପ୍ରତିଯୋଗିତାରେ ପଦକ ଜିତିଥିବା ସମସ୍ତ ପ୍ରତିଯୋଗୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି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

ଭାରତୀୟ ପ୍ରତିଯୋଗୀ ଦଳର ମୁଖ୍ୟ ଭିକ୍ଟର ଆର୍ ଭାଜ୍ ପ୍ରସାର ଭାରତୀ ସହ ଆଲୋଚନାବେଳେ କୂତୀ ପ୍ରତିଯୋଗୀମାନଙ୍କର ବାପାମାଆଙ୍କୁ ଏହି ସଫଳତାର ଶ୍ରେୟ ଦେଇଛନ୍ତି